ଚଳିତ ଆର୍ଥିକ ବର୍ଷର ଶେଷ କାର୍ଯ୍ୟଦିବସ ରବିବାର ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି

ଏହି ଅବସରରେ ଦେଶର ବିଭିନୁ ଅଞ୍ଚଳରୁ ଆସିଥିବା ମୁସଲମାନ ସମ୍ପ୍ରଦାୟର ଧର୍ମଗୁର୍ମାନେ ପୀରବାବାଙ୍କ ମହିମା ସମ୍ପର୍କରେ ଆଲୋକପାତ କରିଛନ୍ତି

ଦଳର ରାଷ୍ଟ୍ରୀୟ ଅଧ୍ଧକ୍ଷ ରାହୁଲ ଗାଧୀ ଶ୍ରୀ ବିଶ୍ୱାଳଙ୍କୁ ଏହି ନିଯୁକ୍ତି ଦେଇଛନ୍ତି ବୋଲି କଂଗ୍ରେସ ପକ୍ଷର୍ଠ କୁହାଯାଇଛି